ଇଣ୍ଡିଆ ପାକ୍ ପାକିସ୍ତାନ ସେନାର ଗୁଳିମାଡ଼ରେ ଜଣେ ନିରୀହ ଭାରତୀୟଙ୍କ ମୃତ୍ୟୁ ହେବା ଘଟଣାକୁ ନେଇ ଭାରତ ପାକିସ୍ତାନ ଦୃତାବାସ ନିକଟରେ ଦୂଢ଼ ଆପଭି ଉତ୍ଥାପନ କରିଛି ଜମ୍ମୁ କାଶ୍ମୀରର ପୁଞ୍ ଅଞ୍ଚଳରେ ପାକିସ୍ତାନ ସେନା ପକ୍ଷରୁ ସେହି ଗୁଳିମାଡ଼ରେ ଜଣେ ଶିଶୁର ମୃତ୍ୟୁ ହେବା ସହ ଦୁଇ ଜଣ ଭାରତୀୟ ଆହତ ହୋଇଛନ୍ତି ଏହି ଘଟଣାର ତଦନ୍ତ କରିବାପାଇ ଭାରତ ପାକିସ୍ତାନ ନିକଟରେ ଦୃଢ଼ ଦାବି ଜଣାଇଛି ବୈଦେଶିକ ମନ୍ତ୍ରଣାଳୟ ପାକିସ୍ତାନ ଦୂତାବାସ ନିକଟକୁ ଲେଖିଥିବା ପତ୍ରରେ ନିରୀହ ଭାରତୀୟମାନଙ୍କ ଉପରକ୍ତ ପାକିସ୍ତାନୀ ସୈନ୍ୟମାନେ ବିନା ଉତ୍ତେଜନାରେ ଗ୍ରଳିଚାଳନା କର୍ତ୍ଥବା ଘଟଣାକ୍ର ନିନ୍ଦା କରାଯାଇଛି ଏଭଳି କାର୍ଯ୍ୟ ପ୍ରଚଳିତ ମାନବିକ ଅଧିକାର ଓ ସାମରିକ ଆଚରଣ ବିଧି ଲଙ୍ଘନ କରୁଛି ବୋଲି ଏହି ଚିଠିରେ ଦର୍ଶାଯାଇଛି

ଏସ୍ସି ଉନ୍ନାବ ରେପ୍ ସଡ଼କ ଦୁର୍ଘଟଣାରୁ ବଞ୍ଚଥିବା ଉନ୍ନାବ ବଳାକାର ପୀଡ଼ିତାଙ୍କର ଆତ୍କୀୟଙ୍କଦ୍ୱାରା ଜୀବନ ପ୍ରତି ବିପଦ ଥିବା ସଂକ୍ରାନ୍ତୀୟ ଚିଠି ଉପରେ ସୁପ୍ରିମ୍କୋର୍ଟ ଆଜି ଶୁଣାଣି କରିବେ ବଳାତ୍କାର ପୀଡ଼ିତା ଓ ତାଙ୍କ ସମ୍ପର୍କୀୟମାନେ ଜୀବନରେ ମାରିଦେବାପାଇଁ ଦିଆଯାଉଥିବା ଧମକଗୁଡ଼ିକ ସଂକ୍ରାନ୍ତରେ ଲେଖିଥିବା ଚିଠି ଉପରେ ଶୁଣାଣି କରିବାପାଇଁ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଖଣ୍ଡପୀଠ ଗତକାଲି ନିକ୍ତ୍ର ଘୋଷଣା କରିଥିଲେ ଏହି ଚିଠି ଆଗରୁ କାହିଁକି ତାଙ୍କୁ ଦିଆଯାଇ ନ ଥିଲା ବୋଲି ପ୍ରଧାନ ବିଚାରପତି ସୁପ୍ରିମ୍କୋର୍ଟ ସେକ୍ରେଟାରୀ କେନେରାଲ୍ଙ୍କଠାରୁ ଜବାବ୍ ତଲବ କରିଛନ୍ତି ଏହି ଖଖପୀଠରେ ଜଷ୍ଟିସ୍ ଦୀପକ୍ ଗୁପ୍ତା ଓ ଅନିରୁଦ୍ଧ ବୋଷ୍ ମଧ୍ୟ ସଦସ୍ୟ ଅଛନ୍ତି ପ୍ରଧାନ ବିଚାରପତି ଚିଠି ଉପରେ କୌଣସି ପଦକ୍ଷେପ ନେଇ ନ ଥିବା ବିଷୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଉପରେ ଖଣ୍ଡପୀଠ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି ବଳାତ୍କାର ପୀଡ଼ିତାଙ୍କ କାର୍ ସହ ଏକ ଟ୍ରକ୍ ଧକ୍କା ହେବାର ଦୁଇ ଦିନ ପରେ ଏହି ଚିଠି ବିଷୟ ଜଣାପଡ଼ିଥିଲା ଦୂର୍ଘଟଣାରେ ବଳାକାର ପୀଡ଼ିତା ଏବଂ ତାଙ୍କର ଓକିଲ ଗୁର୍ତ୍ତର ଭାବେ ଆହତ ହୋଇଛନ୍ତି

ଇଡି ଚିଦାୟରମ୍ ଆଇଏନ୍ଏସ୍ ମିଡ଼ିଆ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ଘରମ୍ଙ୍କ ପୁଆ କାର୍ତ୍ତି ଚିଦାମ୍ଘରମ୍ଙ୍କ ନୃଆଦିଲ୍ଲୀର ଜୋର୍ବାଗ୍ସ୍ଥିତ ବାସଗୃହକୁ ଖାଲି କରିବାପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଦେଇଛି ପୂର୍ବରୁ ସେହି ଘରକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କୋରଖ କରିଥିଲା ଗତକାଲି ସନ୍ଧ୍ୟାରେ ଘର ଖାଲି କରିବାପାଇଁ ନୋଟିସ୍ ଦିଆଯାଇଛି

ଏହି ବ୍ୟାଙ୍କ୍ ମାଧ୍ୟମରେ ଏଣିକି ଗ୍ରାହକମାନଙ୍କୁ କ୍ଷୁଦ୍ର ଋଣ ଯୋଗାଇ ଦିଆଯିବ ଏଥିସହ ଶହେ ଦିନ ମଧ୍ୟରେ ଆଇପିପିବିରେ ଏକ କୋଟି ଆକାଉଷ୍ଟ୍ ଖୋଲିବାକୁ ଡାକ ବିଭାଗ ନିଷ୍କଭି ନେଇଛି ଜମ୍ମୁ କାଶ୍ମୀରର ଶ୍ରୀନଗରଠାରେ ଡାକ ବିଭାଗ ମୁଖ୍ୟ ସର୍କଲ୍ ଅଧିକାରୀମାନଙ୍କର ବାର୍ଷିକ ସମ୍ମିଳନୀରେ ଏହି ନିଷ୍କଭି ଗ୍ରହଣ କରାଯାଇଛି ପ୍ରଧାନମନ୍ତ୍ରୀ ନ୍ୟୁ ଇଣ୍ଡିଆ ଗଠନର ଆଭିମୁଖ୍ୟକୁ ଦୃଷ୍ଟିରେ ଡାକ ବିଭାଗ ଏହି ଶହେ ଦିନିଆ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛି ଇଣ୍ଡିଆ ପୋଷ୍ଟ କମନ୍ ସର୍ଭିସ୍ ସେକ୍କର ସହ ମିଳିତ ହୋଇ ବ୍ୟାଙ୍କିଙ୍ଗ୍ ବୀମା ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ବିଲ୍ ଓ ଟିକସ ପୈଠ ଆଦି ନାଗରିକକୈନ୍ଦ୍ରିକ ସେବା ଯୋଗାଇ ଦେବ ଦ୍ୱରସଞ୍ଚାର ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ସମ୍ମିଳନୀରେ ଯୋଗଦେଇ ଡାକ ବିଭାଗରେ ସଂସ୍କାର ଆଣିବାକୁ ସମସ୍ତଙ୍କ ସହଯୋଗ କାମନା କରିଥିଲେ ଲୋକସଭା ପେପର୍ଲେସ୍ ଆସନ୍ତା ଅଧିବେଶନର୍ତ ଲୋକସଭାରେ ସମସ୍ତ କାର୍ଯ୍ୟ କାଗଜବିହୀନ କରାଯିବ ବୋଲି ଲୋକସଭା ବାଚସ୍କତି ଓମ୍ ବିର୍ଲା ଘୋଷଣା କରିଛନ୍ତି ଏହି ପଦକ୍ଷେପଦ୍ୱାରା ବହୁ ପରିମାଣର ଅର୍ଥ ସଞ୍ଚୟ କରାଯାଇପାରିବ ସାଂସଦମାନେ ଲୋକସଭାରେ ବକ୍ତବ୍ୟ ରଖ୍ରଥିବା ସମୟରେ ସେମାନଙ୍କ ନାମ ଓ ସଂଖ୍ୟା ସଭାରେ ଥିବା ସ୍କ୍ରିନ୍ରେ ପ୍ରଦର୍ଶିତ ହେବା ନେଇ ନିଆଯାଇଥିବା ନ୍ତଆ ପଦକ୍ଷେପକୁ ବହୁ ସାଂସଦ ଶ୍ରନ୍ୟକାଳରେ ପ୍ରଶଂସା କରିଥିଲେ ତେବେ ସଭାରେ କୌଣସି ସଦସ୍ୟ କାଗକ ଆବଶ୍ୟକ କଲେ ସେମାନଙ୍କୁ ତାହା ଯୋଗାଇ ଦିଆଯିବ ବୋଲି ଶ୍ରୀ ବିର୍ଲା ପ୍ରତିଶ୍ରତି ଦେଇଛନ୍ତି

ଏହି ବିଲ୍ ସଂଶୋଧୃତ ହୋଇ ପାରିତ ହୋଇଥିବାରୁ ଏହାକୁ ଲୋକସଭାରେ ଅନୁମୋଦନ ପାଇଁ ପୁଣି ଥରେ ପଠାଯିବ

ଏହି ବିଲ୍ ଅନୁଯାୟୀ ଯଦି କୌଣସି ରାଜ୍ୟ ଜଳ ବିବାଦ ସଂକ୍ରାନ୍ତରେ ଅନୁରୋଧ କରେ କେନ୍ଦ୍ର ସରକାର ଏକ ବିବାଦ ସମାଧାନ କମିଟି ଡିଆର୍ସି ଗଠନ କରିବେ ଏବଂ ଏହି କମିଟି ଆପୋଷ କଥାବାର୍ତ୍ତା ମଧ୍ୟରେ ବିବାଦର ମୀମାଂଶା କରିବେ

ବର୍ଷକ ଭିତରେ ବିବାଦର ସମାଧାନ କରି ଏହି କମିଟି କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବ ଯଦି ଡିଆର୍ସିଦ୍ୱାରା କୌଣସି ବିବାଦ ସମାଧାନ ହୋଇପାରିବ ନାହିଁ ତା'ହେଲେ କେନ୍ଦ୍ର ସରକାର ଏହି ମାମଲାକୁ ଆନ୍ତଃରାଜ୍ୟ ନଦୀକଳ ବିବାଦ ପ୍ରାଧକରଣକୁ ପଠାଇବେ ଏ ସଂକ୍ରାନ୍ତରେ କଳଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ୱତ୍ କହିଛନ୍ତି ଏହି ବିଲ୍ ଆନ୍ତଃରାଜ୍ୟ ନଦୀକଳ ଏବଂ ନଦୀ ଅବବାହିକା କଳ ବିବାଦଗୁଡ଼ିକ ଶୀଘ୍ର ସମାଧାନ କରିବାରେ ସହାୟତା କରିବ

ସରକାରୀ ଗୃହର୍ ଜବରଦଖଲ ଉଚ୍ଛେଦ ପାଇଁ ଏହି ବିଲ୍ରେ କେତେକ ସଂଶୋଧନ କରାଯାଇଛି ସରକାରୀ ଗୃହରୁ ଉଚ୍ଛେଦ କ୍ଷେତ୍ରରେ କେତେକ ନୂଆ ନିୟମ ଏହି ବିଲ୍ରେ ଯୋଡ଼ାଯାଇଛି ସରକାରୀ ଆବସକୁ ଦଖଲରେ ରଖିଥିବା କୌଣସି ବ୍ୟକ୍ତି ଇଷ୍ଟେଟ୍ ବିଭାଗର ଉଚ୍ଛେଦ ନିଷ୍ପଭିକୁ କୋର୍ଟରେ ଚ୍ୟାଲେଞ୍ଜ୍ କରିବା ଅବଧି ମଧ୍ୟରେ ନିଜ ଦଖଲରେ ରଖିଥିବା ସମୟ ପର୍ଯ୍ୟନ୍ତ ପ୍ରତି ମାସରେ କ୍ଷୟକ୍ଷତିର ଭରଣା କରିବେ ଏହି ବିଲ୍କୁ ଆଗତ କରି ଗୃହଯୋଗାଣ ଓ ସହରାଞ୍ଚଳ ବିକାଶ ମନ୍ତ୍ରୀ ହରଦୀପ୍ ସିଂ ପୁରି କହିଛନ୍ତି ଏହି ବିଲ୍ ସରକାରୀ ବାସଗୃହର ଉଚ୍ଛେଦ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ଜେଟ୍ଲୀ ତଲାକ୍ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅର୍ଚ୍ଚଣ କେଟ୍ଲୀ କହିଛନ୍ତି ନିଜକ୍ ଉଦାରପନ୍ନୀ ବୋଲି କହି ବ୍ୱଲ୍ରଥିବା ବ୍ୟକ୍ତିମାନଙ୍କର ତତ୍କାଳ ତିନି ତଲାକ୍ ପ୍ରଥା ଉଚ୍ଛେଦ ବିଲ୍ ମ୍ରଖା ଖୋଲିଦେଇଛି ଗତ ମଙ୍ଗଳବାର ଦିନ ପାର୍ଲାମେଣ୍ଟରେ ପାସ୍ ହୋଇଥିବା ତିନି ତଲାକ୍ ପ୍ରଥା ଏକ ଦଶ୍ଚନୀୟ ଅପରାଧ ବୋଲି ବିବେଚିତ ହୋଇଛି ଏହି ଆଇନକୁ ନେଇ ଚାଲୁଥିବା ରାଜନୀତି ବିଷୟରେ ଶ୍ରୀ ଜେଟ୍ଲୀ ଫେସ୍ବୁକ୍ରେ ପୋଷ୍ଟ କରି କହିଛନ୍ତି ଜଣେ ଉଦାରମନା ବ୍ୟକ୍ତି ସାଧାରଣତଃ ବାଛବିଚାର ଏବଂ ମୌଖିକ ଛାଡ଼ପତ୍ର ପ୍ରଥାକୁ ଅନ୍ୟାୟ ବୋଲି କହିଥା'ନ୍ତି ସେ କହିଛନ୍ତି ତିନି ଥର ତଲାକ୍ କହି ଯେଉଁ ବ୍ୟକ୍ତିମାନେ ତାଙ୍କ ଧର୍ମପତ୍ନୀମାନଙ୍କୁ ଛାଡ଼ପତ୍ର ଦେବେ ସେମାନଙ୍କୁ ଅପରାଧୀ ବୋଲି ବିବେଚନା କରାଯିବା ଆଇନରେ ବ୍ୟବସ୍ଥା ରହିଲା ଇଣ୍ଡିଆ ମନ୍ସୁନ୍ ଭାରତୀୟ ପାଣିପାଗ ବିଭାଗ କହିଛି ଜୁଲାଇ ମାସ ଶେଷ ସୁଦ୍ଧା ସ୍ୱାଭାବିକଠାରୁ ଅଧିକ ବୃଷ୍ଟିପାତ ହୋଇଛି

ଭାରତୀୟ ପାଣିପାଗ ନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଆଗାମୀ ଦୁଇ ସପ୍ତାହ ଭଲ ବର୍ଷା ହେବ ଫଳରେ ବର୍ଷାଭାବ ପରିମାଣ ଆହୁରି ହ୍ରାସ ପାଇବ

ତେବେ ଝାଡ଼ଖଣ୍ଡ କର୍ଷାଟକର ଦକ୍ଷିଣ ଆଭ୍ୟନ୍ତରୀଣ ଅଞ୍ଚଳ ତାମିଲ୍ନାଡ୍ର ଆନ୍ଧ୍ରପ୍ରଦେଶର ରୟାଲ୍ ସୀମା ଅଞ୍ଚଳ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ହିମାଚଳ ପ୍ରଦେଶ ପଣ୍ଢିମବଙ୍ଗର ଗାଙ୍ଗେୟ ଉପତ୍ୟକାରେ ଜ୍ରଲାଇ ମାସରେ ସ୍ୱାଭାବକଠାର୍ କମ୍ ବର୍ଷା ହୋଇଛି ବିହାର ଆସାମ୍ ଓ ମହାରାଷ୍ଟ୍ରର ଉପକୃଳ ଅଞ୍ଚଳରେ ବନ୍ୟା ହୋଇଥିବାର ସେ ସୂଚନା ଦେଇଛନ୍ତି ଥାଇଲ୍ୟାଣ୍ଡ ଓପନ୍ ଥାଇଲ୍ୟାଣ୍ଡ ଓପନ୍ ବ୍ୟାଡ୍ମିଙ୍କନ ପ୍ରତିଯୋଗିତାରେ ସାଇନା ନେହୱାଲ୍ ଓ କିଦାମ୍ବୀ ଶ୍ରୀକାନ୍ତ ଆଜି ଦ୍ୱିତୀୟ ରାଉଣ୍ଡ୍ ମ୍ୟାଚ୍ ଖେଳିବେ ସାଇନା ଜାପାନ୍ର ସାୟକା ତାକାସାକିଙ୍କୁ ମୁକାବିଲା କରୁଥିବାବେଳେ ଶ୍ରୀକାନ୍ତ ଥାଇଲ୍ୟାଣ୍ଡ୍ର ଖୋସିତ୍ ଫେତ୍ପ୍ରଦାବଙ୍କ ସହ ମୁକାବିଲା କରିବେ ସାଇନା ଶ୍ରୀକାନ୍ତ ଏଚ୍ଏସ୍ ପ୍ରଶୟ ପାରୁପଲ୍ଲୀ କାଶ୍ୟପ ବି ସାଇ ପ୍ରଣୀତ୍ ଓ ଶୁଭଙ୍କର ଦେ ଗତକାଲି ପ୍ରଥମ ରାଉଣ୍ଡ୍ ମ୍ୟାଚ୍ରେ ବିଜୟୀ ହୋଇ ଦ୍ୱିତୀୟ ରାଉଣ୍ଡ୍କୁ ଉଠିଥିଲେ